କ୍ୟାବିନେଟ୍ ବୈଠକ ପରେ ସ୍ନଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ସାମ୍ବାଦିକମାନଙ୍କୁ କହିଛନ୍ତି ଏହି ପ୍ରକଞ୍ଚ ଜଳ ବିଦ୍ୟୁତ୍ ଉତ୍ପାଦନ ଓ ବନ୍ୟା ନିୟନ୍ତ୍ରଣ ନଦୀବନ୍ଧ ଯୋଜନା

ବହୁଦିନ ଧରି ପ୍ରାସଙ୍ଗିକତା ହରାଇଥିବା ଏହି ଅଚଳ ଆଇନଗୁଡ଼ିକୁ ଉଚ୍ଛେଦ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି

ପଞ୍ଚଦଶ ଅର୍ଥ କମିଶନ୍ଙ୍କ କାର୍ଯ୍ୟକାଳ ମିଆଦକୁ ଆଉ ମାସକ ପାଇଁ ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ମଧ୍ୟ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି

ଏହି ବର୍ଷ ଆରମ୍ଭରୁ କାରି ଏସଂକ୍ରାନ୍ତ ଅଧ୍ୟାଦେଶ ବଦଳରେ ଏହି ଆଗତ କରାଯାଇଛି

ଏଣ୍ର ଆସ୍ଥାସଚକ ପ୍ରସ୍ତାବ ନିଶ୍ଚୟ କାଟ୍ ଖାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ଆମର ସମ୍ଭାଦଦାତା ଜଣାଇଛନ୍ତି ବିଦ୍ରୋହୀ ବିଧାୟକମାନଙ୍କ ସମର୍ଥନରେ କୁମାରସ୍ୱାମୀ ସରକାର ଆସ୍ଥାଭୋଟ୍ ଜିତିବେ ବୋଲି ଆଶା ରଖିଛନ୍ତି ତେଶେ କଂଗ୍ରେସ ଓ ଜେଡିଏସ୍ ଦଳ ବଦଳ ବିରୋଧ ଆଇନ ଲାଗୁ କରିବାପାଇଁ ସତର୍କ କରାଇ ସେମାନଙ୍କ ବିଧାୟକମାନଙ୍କ ପ୍ରତି ହ୍ୱିପ୍ ଜାରି କରିଛନ୍ତି ବର୍ତ୍ତମାନ ରାଜ୍ୟ ବିଧାନସଭାରେ ବିତର୍କ ଚାଲିଛି ଏସ୍ସି ଅଯୋଧ୍ୟା ଅଯୋଧ୍ୟା ମାମଲାରେ ମଧ୍ୟସ୍ଥ ପ୍ରକ୍ରିୟା ଜାରି ରଖିବାକୁ ସୁପ୍ରିମ୍କୋର୍ଟ ଅନୁମତି ଦେଇଛନ୍ତି

ମଧ୍ୟସ୍ଥତା କମିଟିର ଅଧ୍ୟକ୍ଷ ଜଷ୍ଟିସ୍ କାଲିଫୁଲା ଆଜି ତାଙ୍କର ରିପୋର୍ଟ ସୁପ୍ରିମ୍କୋର୍ଟରେ ଦାଖଲ କରିଛନ୍ତି ଏହି ରିପୋର୍ଟକୁ ଗୁପ୍ତ ରଖାଯିବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି

ଇଣ୍ଡିଆ ଯାଦବ ଭାରତୀୟ ନାଗରିକ କୂଳଭୂଷଣ ଯାଦବଙ୍କ ମୃତ୍ୟୁ ଦଶ୍ଡାଦେଶ ସଂକ୍ରାନ୍ତରେ ଅନ୍ତର୍ଜାତୀୟ ଅଦାଲତର ରାୟକୁ ଭାରତ ପ୍ରଶଂସା କରିଛି ହେଗ୍ସ୍ଥିତ ଅନ୍ତର୍ଜାତୀୟ ଅଦାଲତ ପାକିସ୍ତାନର ସାମରିକ ଅଦାଲତଦ୍ୱାରା କ୍ଳଭ୍ଷଣ ଯାଦବଙ୍କୁ ଦିଆଯାଇଥିବା ଫାଶୀ ଦଶାଦେଶ ଉପରେ ରହିତାଦେଶ ଜାରି କରିବା ସଙ୍ଗେ ସଙ୍ଗେ କ୍ୱଟନୈତିକ ଯୋଗାଯୋଗପାଇଁ ଶ୍ରୀ ଯାଦବଙ୍କୁ ଅନୁମତି ଦେବା ସକାଶେ ଇସ୍ଲାମାବାଦକୁ ନିର୍ଦ୍ଦେଶ ଦେଇଛନ୍ତି

ଅନ୍ତର୍ଜାତୀୟ ଅଦାଲତରେ କ୍ଳଭ୍ରଷଣଙ୍କ ମାମଲା ଲଢ଼ୁଥିବା ଭାରତୀୟ ଆଇନଜୀବୀ ହରୀଶ ସାଲ୍ଭେ ଭାରତ ପକ୍ଷରୁ ଅଦାଲତ ପ୍ରତି କୃତ୍ଜ୍ଞତା ଜଣାଇଛନ୍ତି ଗତକାଲି ଲଣ୍ଡନ୍ରେ ଶ୍ରୀ ସାଲ୍ଭେ ସାମ୍ବାଦିକମାନଙ୍କୁ କହିଛନ୍ତି ଅନ୍ତର୍ଜାତୀୟ ଅଦାଲତଙ୍କର ଏହି ରାୟ ଫଳରେ କଳଭ୍ଷଣଙ୍କୁ ଫାଶୀ ଦଶ୍ଚରୁ ସୁରକ୍ଷା ମିଳିଛି ପାକିସ୍ତାନ ଯଦି ଏହି ନିର୍ଦ୍ଦେଶ ପାଳନ ନ କରେ ତାହାହେଲେ ଭାରତ ଅନ୍ତର୍ଜାତୀୟ ଅଦାଲତରେ ପୁଣି ଅଭିଯୋଗ କରିବ ବୋଲି ସେ ଜଶାଇଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ଅଦାଲତଙ୍କ ରାୟକୁ ପ୍ରଶଂସା କରିଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଏହି ରାୟ ଫଳରେ ଯାଦବଙ୍କ ପରିବାରକୁ ଆଶ୍ୱସ୍ତି ମିଳିଛି ପ୍ରଧାନମନ୍ତ୍ରୀ କହିଛନ୍ତି ସତ୍ୟ ଓ ନ୍ୟାୟର ବିଜୟ ହୋଇଛି ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଏହି ରାୟକୁ ପ୍ରଶଂସା କରିଛନ୍ତି ତେଶେ କ୍ଳଭ୍ ଷଣ ଯାଦବଙ୍କୁ ମୁକ୍ତ କରି ଭାରତକୁ ହସ୍ତାନ୍ତର କରିବାପାଇଁ ଭାରତ ପାକିସ୍ତାନକୁ କହିଛି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ରାଜ୍ୟସଭାରେ କହିଛନ୍ତି ଅନ୍ତର୍ଜାତୀୟ ଅଦାଲତଙ୍କର ଏହି ରାୟ କେବଳ ଭାରତ ଓ କୃଳଭ୍ ଷଣଙ୍କର ବିଜୟ ବୋଲି କୁହାଯିବା ଉଚିତ ନୁହେଁ ଏହା ଅନ୍ତର୍ଜାତୀୟ ଚୁକ୍ତି ଓ ଆଇନର ବିଜୟ ବୋଲି କୁହାଯିବ ସେ କହିଛନ୍ତି ଯାଦବଙ୍କ ବିରୋଧରେ ଅଭିଯୋଗଗୁଡ଼ିକ ସମ୍ପର୍ଶ୍ଣ ମିଥ୍ୟା ଏବଂ ଆଇନଗତ ପ୍ରକ୍ରିୟାକୁ ଅନୁସରଣ କରା ନ ଯାଇ ତାଙ୍କୁ ନିର୍ଯାତନା ଦିଆଯାଇ ତାଙ୍କ ବିରୋଧରେ ଅଭିଯୋଗଗୁଡ଼ିକୁ ସତ୍ୟ ବୋଲି ମାନିବାକୁ ବାଧ୍ୟ କରାଯାଇଥିଲା ଶ୍ରୀ ଜୟଶଙ୍କର କହିଛନ୍ତି କଏଦୀମାନଙ୍କୁ କୃଟନୈତିକ ସମ୍ପର୍କ ସ୍ଥାପନପାଇଁ ଅନୁମତି ସଂକ୍ରାନ୍ତ ଭିଏନା ରାଜିନାମାକୁ ପାକିସ୍ତାନ ଲଙ୍ଘନ କରିଛି ଏଣୁ ଆଉ ବିଳମ୍ବ ନ କରି ଶ୍ରୀ ଯାଦବଙ୍କୁ ଭାରତୀୟ ଦୂତାବାସର କର୍ମଚାରୀମାନଙ୍କ ସହ ଯୋଗାଯୋଗ କରିବାପାଇଁ ଇସ୍ଲାମାବାଦ ତୁରନ୍ତ ଅନୁମତି ଦେଉ ତାଙ୍କୁ ଶୀଘ୍ର ଭାରତକୁ ଫେରାଇ ଆଣିବା ଓ ତାଙ୍କର ନିରାପତ୍ତା ପାଇଁ ଭାରତ ଉଦ୍ୟମ କାରି ରଖିବ ବୋଲି ସେ ସଭାଗୃହରେ ଜଣାଇଛନ୍ତି

ଇଏଏମ୍ ବ୍ରାଜିଲ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବ୍ରିକ୍ୱ ବୈଦେଶିକ ମନ୍ତ୍ରୀୟ ବୈଠକରେ ଯୋଗ ଦେବାପାଇଁ ବ୍ରାଜିଲ୍ର ରିଓ ଡି ଜେନେରୋ ଯାତ୍ରା କରିବେ

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ନଭେମ୍ଘର ମାସରେ ବ୍ରାସିଲିଆଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏକାଦଶ ବ୍ରିକ୍ ଶୀର୍ଷ ବୈଠକ ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଶ୍ରୀ ଜୟଶଙ୍କର ଆଲୋଚନା କରିବେ ବ୍ରିକ୍ ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ ବର୍ଷକୁ ଦୁଇ ଥର ବସିଥାଏ ବାଂଲାଦେଶ ଫ୍ଲଡ୍ ବାଂଲାଦେଶରେ ପଦ୍ଲା ଯମୁନା ମେଘ୍ନା ତିସ୍ତା ଘାଗୋଟ୍ ଓ ବ୍ରହ୍କପୁତ୍ର ନଦୀରେ ଜଳପତ୍ତନ ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାରୁ ସେ ଦେଶରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇଥିବାର ଖବର ମିଳିଛି

ଢାକାରୁ ଉଉରାଞ୍ଚଳ ଜିଲ୍ଲାଗୁଡ଼ିକ ସହ ଗତକାଲିଠାରୁ ରେଳ ସଂଯୋଗ ବିଚ୍ଛିନ୍ନ ହୋଇ ରହିଛି ବନ୍ୟାଜଳରେ ସଡ଼କ ପଥ ଧୋଇ ହୋଇଯାଇଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି

ଆର୍ଥକ ନିଅଙ୍କକ୍ ଭିଭିକରି ଏଡିବି ଏଭଳି ପୂର୍ବାନୁମାନ କରିଛି